ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ପୁରୁଣା ସମସ୍ୟା ଓ ଉଦ୍ବେଗଗୁଡ଼ିକୁ ଦୂର କରିବା ପାଇଁ ଏହି ରାଜିନାମା ବିଫଳ ହୋଇଥିବାରୁ ଏହାକୁ ଗ୍ରହଣ କରାଯାଇନାହିଁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଏହି ପଦକ୍ଷେପକୁ ସ୍ୱାଗତ ଜଣାଇଛନ୍ତି

ପିଏମ୍ ଆର୍ସିଇପି ଭାରତର ପୁରୁଣା ଉଦ୍ବେଗ ଓ ସମସ୍ୟାଗୁଡ଼ିକ ଦୂର କରିବା ଲାଗି ଆଞ୍ଚଳିକ ବିସ୍ତୂତ ଅର୍ଥନୈତିକ ଭାଗିଦାରୀ ଆର୍ଇସିପି କଥାବାର୍ତ୍ତା ବିଫଳ ହେବାରୁ ସେହି ରାଜିନାମାରେ ସ୍ୱାକ୍ଷର ନ କରିବାକୁ ନୂଆଦିଲ୍ଲୀ ନିଷ୍ପଭି ନେଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ବ୍ୟାଙ୍କକ୍ଠାରେ ଆର୍ଇସିପି ଶୀର୍ଷ ବୈଠକରେ ଉଦ୍ବୋଧନ ଦେଲାବେଳେ ଏହା ଘୋଷଣା କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ବର୍ତ୍ତମାନ ଢାଞ୍ଚାରେ ଏହି ରାଜିନାମା ପୂର୍ବ ସମ୍ମତ ଓ ମୂଳ ଆଦର୍ଶକୁ ପ୍ରତିଫଳିତ କରୁନାହିଁ ସେ କହିଛନ୍ତି ଭାରତର ପୁରୁଣା ଉଦ୍ବେଗ ଓ ସମସ୍ୟାଗୁଡ଼ିକୁ ଦୂର କରିବା ଦିଗରେ ଏହି ରାଜିନାମା ସନ୍ତୋଷଜନକ ହେଉନଥିବାରୁ ନୂଆଦିଲ୍ଲୀ ଏଥିରେ ସ୍ୱାକ୍ଷର କରିବ ନାହିଁ ଗତକାଲିର ସେହି ବୈଠକରେ ବିଶ୍ୱର ଅନେକ ନେତା ଉପସ୍ଥିତ ଥିଲେ ଶ୍ରୀ ମୋଦୀ କହିଛନ୍ତି ବଡ଼ ଧରଣର ଆଞ୍ଚଳିକ ଏକତ୍ରିକରଣ ଏବଂ ଅଧିକ ମୁକ୍ତ ବାଣିଜ୍ୟ ଓ ନୀତି ଭିତ୍ତିକ ଆନ୍ତର୍ଜାତିକ ନିୟମ ପାଳନ ପାଇଁ ଭାରତ ସମର୍ଥନ କରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ପୂର୍ବ ରାଷ୍ଟ୍ର ସମ୍ଭହ ପାଇଁ ବୈଦେଶିକ ସଚିବ ବିଜୟ ଠାକୁର ସିଂହ କହିଛନ୍ତି ଭାରତର ମୂଳ ପ୍ରସଙ୍ଗଗୁଡ଼ିକ ସହ ସାଲିସ କରାଯାଇ ପାରିବ ନାହିଁ ଏବଂ ଦେଶର ବୃହତର ସ୍ୱାର୍ଥ ଦୃଷ୍ଟିରୁ ଏହି ରାଜିନାମାରେ ସ୍ୱକ୍ଷର ନ କରିବାକୁ ନିଷ୍ପଭି ନିଆଯାଇଛି ଶ୍ରୀମତୀ ଠାକୁର କହିଛନ୍ତି ଚୀନ୍ ଓ ଆସିଆନ୍ ରାଷ୍ଟ୍ରଗୁଡ଼ିକ ସହ ଏହି ରାଜିନାମା ମୂଳ ଲକ୍ଷ୍ୟ ପୂରଣ କରୁନାହିଁ ଏବଂ ଏହାର ଫଳାଫଳ ସମତୁଲ ନୁହେଁ ବ୍ୟାଙ୍କକ୍କୁ ତିନି ଦିନିଆ ଗସ୍ତ କାଳରେ ଶ୍ରୀ ମୋଦୀ ଅନେକ ଶୀର୍ଷ ବୈଠକରେ ଯୋଗ ଦେବା ସଙ୍ଗେ ସଙ୍ଗେ ବିଭିନ୍ନ ଦେଶର ନେତାମାନଙ୍କ ସହ ଦ୍ୱିପକ୍ଷିୟ ବୈଠକ କରିଛନ୍ତି ଶ୍ରୀ ମୋଦୀ ଷୋଡ଼ଶ ଭାରତ ଆସିଆନ୍ ଶୀର୍ଷ ବୈଠକ ଏବଂ ଚତୁର୍ଦ୍ଦଶ ପୂର୍ବ ଏସିଆ ଶୀର୍ଷ ବୈଠକରେ ଯୋଗ ଦେଇଛନ୍ତି ସନ୍ତାସବାଦର ଦମନ ସହ ଏହି ଅଞ୍ଚଳରୁ ଉଗ୍ରବାଦର ମୂଳପୋଛ କରିବା ପାଇଁ ସେ ଆସିଆନ୍ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ ଜଣାଇଛନ୍ତି ସାମରିକ ଓ ଅର୍ଥନୈତିକ ସହଯୋଗକୁ ମଜବୁତ କରିବା ପାଇଁ ଭାରତର ପ୍ରତିଶ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଏହି ଶୀର୍ଷ ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅଷ୍ଟ୍ରେଲିଆ ଜାପାନ୍ ଭିଏତନାମ ଇଣ୍ଡୋନେସିଆ ଓ ଥାଇଲାଣ୍ଡର ସରକାରୀ ମୁଖ୍ୟମାନଙ୍କ ସହ ଦ୍ୱିପକ୍ଷିୟ ବୈଠକଗୁଡ଼ିକରେ ଯୋଗ ଦେବା ସଙ୍ଗେ ସଙ୍ଗେ ଇଣ୍ଡୋନେସିଆ ରାଷ୍ଟ୍ରପତି କୋକୋ ୱିଡୋଡୋ ଏବଂ ମିଆଁମାରର ଉପଦେଷ୍ଟା ଅଙ୍ଗ୍ ସା ସୁଚିକିଙ୍କ ସହ ଆଲୋଚନା କରିଛନ୍ତି ଶାନ୍ତି ସମୃଦ୍ଧି ଓ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ପ୍ରଗତି ଲକ୍ଷ୍ୟରେ ଦ୍ୱିପକ୍ଷୀୟ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଏହି ନେତାମାନେ ରାଜି ହୋଇଛନ୍ତି ଏହି ନେତାମାନଙ୍କ ମଧ୍ୟରେ ସନ୍ତାସବାଦ ଓ ଉଗ୍ରବାଦ ବିପଦ ବିଷୟରେ ଆଲୋଚନା ହେବା ସଙ୍ଗେ ସଙ୍ଗେ ଏହାର ମୁକାବିଲା ପାଇଁ ମିଳିମିଶି କାର୍ଯ୍ୟ କରିବା ପାଇଁ ମଧ୍ୟ ସହମତି ପ୍ରକାଶ ପାଇଛି ଆଦିତ୍ୟ ବିର୍ଲା ଗ୍ରପ୍ର ସ୍ୱର୍ଷଜୟନ୍ତୀ ଉହବରେ ଉଦ୍ବୋଧନ ଦେଲାବେଳେ ଭାରତରେ ପୁଞ୍ଜି ବିନିଯୋଗ ପାଇଁ ସେ ଶିଳ୍ପପତି ମାନଙ୍କୁ ଆହ୍ୱାନ ଜଣାଇଛନ୍ତି ବ୍ୟାଙ୍କକ୍ରେ ଥିବା ପ୍ରବାସୀ ଭାରତୀୟମାନଙ୍କ ଏକ ସମ୍ମିଳନୀରେ ଶ୍ରୀ ମୋଦି ପ୍ରଥମଥର ପାଇଁ ଉଦ୍ବୋଧନ ଦେଇଛନ୍ତି ଥାଇଲାଣ୍ଡ ଗସ୍ତ ସାରି ଶ୍ରୀ ମୋଦି ଗତକାଲି ରାତିରେ ନୂଆଦିଲ୍ଲୀରେ ଆସି ପହଞ୍ଚିଚନ୍ତି ଦଳ ନିର୍ବିଶେଷରେ ସବୁ ରାଜନୈତିକ ଦଳର ନେତାମାନେ ଭାରତରେ ଏହି ପଦକ୍ଷେପକୁ ସ୍ୱାଗତ ଜଣାଇଛନ୍ତି

ଏହି ଉସବ କୋଲକାତାରେ ହେଉଥିବାରୁ ଶ୍ରୀ ମୋଦି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସେଠାରେ ଉପସ୍ଥିତ ଜନତାଙ୍କୁ ଉଦ୍ବୋଧନ ଦେବେ ପିଏମ୍ ଆଆଇଏସ୍ଏଫ୍ ବିଜ୍ଞାନ ଓ କାରିଗରୀ ବିଦ୍ୟା କ୍ଷେତ୍ରରେ ସମଷ୍ଟିଗତ ପ୍ରଗତି ହାସଲ ପାଇଁ କୌଶଳ ପ୍ରସ୍ତୁତ କରିବା ଲକ୍ଷ୍ୟରେ କୋଲକାତାଠାରେ ଚାରିଦିନିଆ ଉହବର ଆୟୋଜନ କରାଯାଇଛି

ବିଜ୍ଞାନ କ୍ଷେତ୍ରରେ ଦେଶକୁ ଆଗେଇନେବା ପାଇଁ ଯୁବ ପ୍ରତିଭାବାନ ବିଦ୍ୱାନମାନଙ୍କୁ ଉସାହିତ କରିବା ଏହି ଉସବର ଲକ୍ଷ୍ୟ ଚଳିତବର୍ଷ ପାଇଁ ଗବେଷଣା ଅଭିନବତା ଏବଂ ଦେଶକୁ ବିଜ୍ଞାନ କ୍ଷେତ୍ରରେ କ୍ଷମତାପନ୍ନ କରିବା ଶୀର୍ଷକ ରଖାଯାଇଛି ମହିଳା ବୈଜ୍ଞାନିକ ମାନଙ୍କର ସ୍ୱତନ୍ତ୍ର ଭୂମିକା ଓ ବିଜ୍ଞାନ କ୍ଷେତ୍ରରେ ଅଭିବୃଦ୍ଧି ରୂପରେଖ ପାଇଁ ଉଦ୍ୟମିତା ବିଷୟକୁ ଏଥିରେ ପ୍ରାଧାନ୍ୟ ଦିଆଯିବ ଏକ ସାଇନ୍ସ ଭିଲେଜ ପ୍ରତିଷ୍ଠା କରାଯିବ ଯେଉଁଠି ଦେଶର ବିଭିନ୍ନ ଅଞ୍ଚଳରୁ ଅଢ଼େଇ ହଜାର ବିଦ୍ୟାର୍ଥୀ ଯୋଗେଦେବେ

ଗତକାଲି ବାୟୁର ମାନ ଅତି ଗୁରୁତର ସ୍ଥିତିରେ ଥିଲା ପ୍ରଦୂଷଣର ଏକ ଆସ୍ତରଣ ଆଜି ସକାଳେ ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳରେ ଡ଼ାଙ୍କି ହୋଇ ରହିଥିବାର ଦେଖିବାକୁ ମିଳିଥିଲା

ଏସ୍ସି ପଲ୍ନସନ ପଞ୍ଜାବ ହରିୟାଣା ଓ ପଣ୍ଢିମ ଉତ୍ତର ପ୍ରଦେଶରେ ଫସଲର ଅବଶିଷ୍ଟାଂଶ ପୋଡ଼ି ସମେତ ଦିଲ୍ଲୀ ଏନ୍ସିଆର୍ରେ ନିର୍ମାଣ ଏବଂ ଭଙ୍ଗାରୁଜା କାର୍ଯ୍ୟ ଉପରେ ସୁପ୍ରିମକୋର୍ଟ ନିଷେଧାଦେଶ ଜାରି କରିଛନ୍ତି ଦିଲ୍ଲୀ ଏନ୍ସିଆର୍ ଅଞ୍ଚଳରେ ବାୟୁ ପ୍ରଦୂଷଣ ମାନ ଅତ୍ୟନ୍ତ ଗୁରୁତର ସ୍ଥିତିରେ ପହଞ୍ଚିବାରୁ ସୁପ୍ରିମକୋର୍ଟ ଏଭଳି ପଦକ୍ଷେପ ନେଇଛନ୍ତି ବାୟୁ ପ୍ରଦୂଷଣ ପାଇଁ ସୁପ୍ରିମକୋର୍ଟ ରାଜ୍ୟ ସରକାରମାନଙ୍କୁ ଦାୟୀ କରିଛନ୍ତି

ସୁପ୍ରିମକୋର୍ଟ କହିଛନ୍ତି ଯେଉଁମାନେ ନିର୍ମାଣ ଓ ଘରବାଡ଼ି ଭଙ୍ଗାଭଙ୍ଗି କରୁଛନ୍ତି ସେମାନଙ୍କ ଉପରେ ଲକ୍ଷେ ଟଙ୍କା ଜୋରିମାନା ଲାଗୁ କରାଯିବ

ଉପଜିଲ୍ଲାପାଳ ଅରବିନ୍ଦ ସିଂହ କହିଛନ୍ତି ଫସଲର ଅବଶିଷ୍ଟାଂଶ ନପୋଡ଼ିବା ପାଇଁ କୃଷକମାନଙ୍କୁ ଆଗରୁ ସତର୍କ କରାଯାଇଥିଲା

ଆନ୍ଧ୍ରପ୍ରଦେଶ ଚଣ୍ଡିଗଡ ଦିଲ୍ଲୀ ଗୁଜୁରାଟ ହରିୟାଣା କର୍ଣ୍ଣାଟକ ତାମିଲନାଡୁ ତେଲେଙ୍ଗାନା ଓ ଉତ୍ତରାଖଣ୍ଡ ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ ଚାଲିଛି

ସେ କହିଛନ୍ତି ବିସ୍ଫୋରଣରେ କେତେକ ଗାଡ଼ି ନଷ୍ଟ ହୋଇଯିବା ସଙ୍ଗେ ସଙ୍ଗେ ଜଣେ ସାଧାରଣ ଲୋକ ଆହତ ହୋଇଛନ୍ତି ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯିବା ପରେ ସେହି ଅଞ୍ଚଳକୁ ଘେରାଉ କରି ରଖାଯାଇଛି

ବାଂଲାଦେଶରେ ଭାରତୀୟ ରାଷ୍ଟ୍ରଦୂତ ରିଭା ଗାଙ୍ଗୁଲି ଦାସ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ ଜଣାଇଥିଲେ ଆଜି ଅପରାହୁରେ ଶ୍ରୀ ଜାଭେଡକର ବାଂଲାଦେଶ ସୂଚନା ମନ୍ତ୍ରୀ ହସନ୍ ମହମ୍ମଦଙ୍କୁ ସାକ୍ଷାତ୍ କରିବେ ବଙ୍ଗବନ୍ଧୁ ସ୍ମାରକୀ ସଂଗ୍ରହାଳୟକୁ ଯାଇ ସେକ୍ ମୁଜିବୁର୍ ରେହମନ୍ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଦକ୍ଷିଣ ଏସିଆ ସହଯୋଗ ପରିବେଶ କାର୍ଯ୍ୟକ୍ରମ ସଂକ୍ରାନ୍ତ ପଞ୍ଚଦଶ ପରିଚାଳନା ପରିଷଦ ବୈଠକରେ ଆସନ୍ତାକାଲି ଯୋଗଦେବେ

ଏହି ସଂଗଠନରେ ଆଫଗାନିସ୍ତାନ ବାଂଲାଦେଶ ଭୂଟାନ ଭାରତ ମାଳଦ୍ୱିପ ନେପାଳ ପାକିସ୍ତାନ ଓ ଶୀଲଙ୍କା ସଦସ୍ୟ ଅଛନ୍ତି ୟୁଏସ୍ ପ୍ୟାରିସ୍ ପ୍ୟାରିସ୍ ଜଳବାୟୁ ରାଜିନାମାରୁ ଓହରି ଯିବାକୁ ଆମେରିକା ଆନୁଷ୍ଠାନିକ ଭାବେ କାତିସଂଘକୁ ନୋଟିସ୍ ଦେଇଛି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ଏହି ପ୍ରତ୍ୟାହାର ବିଷୟ ଘୋଷଣା କଲାବେଳେ କହିଛନ୍ତି ଏହି ରାଜିନାମା ଦ୍ୱାରା ତାଙ୍କ ଦେଶ ଉପରେ ଅଯଥା ଅର୍ଥନୈତିକ ବୋଝ ପଡ଼ୁଛି

ଏବେ ଚୀନ୍ କୋରିଆ ଓ ଡେନମାର୍କ ମଧ୍ୟରେ ପ୍ରତିଯୋଗିତା ହେବ